ରାଜ୍ୟ ଔଷଧ ନିଗମ ଦ୍ୱାରା ଜାରି ଏହି ଇ ଟେଣ୍ଡର ପ୍ରକ୍ରିୟାରେ କେତେକ ସର୍ଉ ରଖାଯାଇଛି

ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋକିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ପାଣି କହିଛନ୍ତି ମାସ୍କ ମୁହଁ ପାଟି ଏବଂ ନାକ ଘୋଡ଼ାଇ ରଖିବା ଆବଶ୍ୟକ